ଏହି ବିଲ୍ ଉପରେ ବିତର୍କରେ ଉତ୍ତର ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରତି ଦେଇ କହିଛନ୍ତି ଏହି ଆଇନ୍କୁ କଦାପି ଅପବ୍ୟବହାର କରାଯିବ ନାହିଁ ସେ କହିଛନ୍ତି ଏହି ଆଇନ୍କୁ ସନ୍ତାସବାଦୀ ଦମନ କାର୍ଯ୍ୟରେ ବ୍ୟବହାର କରାଯିବ ଶ୍ରୀ ଶାହା କହିଛନ୍ତି କାତୀୟ ତଦନ୍ତକାରୀ ସଂସ୍ଥା ସନ୍ତ୍ରାସବାଦୀ କାର୍ଯ୍ୟକଳାପ ସଂକ୍ରାନ୍ତରେ ତଦନ୍ତ କଲାବେଳେ ଅଭିଯ୍ରକ୍ତମାନଙ୍କ ଧର୍ମ ବିଷୟକ୍ର ଦେଖୁନଥା ସେ କହିଛନ୍ତି ଏହି ବିଲ୍ ତଦନ୍ତକାରୀ ସଂସ୍ଥାର ତ୍ରରନ୍ତ ବିଚାର ପ୍ରକ୍ରିୟା ଓ ଦୋଷୀ ସାବ୍ୟସ୍ତ କ୍ଷମତାକୁ ବୃଦ୍ଧି କରିବ ସନ୍ତାସବାଦ ନିବାରଣ ଆଇନ୍କୁ ଯେଭଳି ଅପବ୍ୟବହାର କରାଯାଉଛି ସେହିଭଳି ଏହି ବିଲ୍କୁ ବ୍ୟବହାର କରାଯିବ ବୋଲି ଅଭିଯୋଗର ପ୍ରତିଉତ୍ତରରେ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ପୋଟା ଆଇନ୍ ଏକ ରାଜନୈତିକ ନିଷ୍କଭି ଥିଲା ସେ କହିଛନ୍ତି ଦେଶରେ ସନ୍ତାସବାଦ ଦମନ ଲାଗି ପୋଟାକ୍ର ଫଳପ୍ରଦ ଭାବେ ବ୍ୟବହାର କରାଯାଉଛି ଶ୍ରୀ ଶାହା କହିଛନ୍ତି ପୋଟା ଆଇନ୍ ପ୍ରଣୟନ ହୋଇନଥିବା ବେଳେ ଏନ୍ଆଇଏ ପ୍ରବର୍ତ୍ତନ କରାଯାଇଥିଲା

କଂଗ୍ରେସର ମନିଶ ତିୱାରୀ ସତର୍କ କରାଇ କହିଥିଲେ ଏନ୍ଆଇଏକୁ ଅତିରିକ୍ତ କ୍ଷମତା ଦିଆଗଲେ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ଏହି ଆଇନ୍କୁ ଅପବ୍ୟବହାର କରାଯିବାର ସମ୍ଭାବନା ରହିଛି ଫଳରେ ପ୍ରଲିସ୍ ରାଜ୍ୟ ଗଠନ ହେବା ଆଶଙ୍କାକୁ ଏଡ଼େଇ ଦିଆଯାଇ ନ ପାରେ ଅଭିଯୁକ୍ତମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ଅଲଗା ଅଲଗା ରଖିବା ଲାଗି ସେ ମତବ୍ୟକ୍ତ କରିଥିଲେ ଶ୍ରୀ ତିୱାରୀ କହିଛନ୍ତି ଏହି ସଂଶୋଧନ ଦ୍ୱାରା ସମ୍ଭିଧାନର ଉପଯ୍ୟକ୍ତ ଧାରା ଅଧୀନରେ କକିଣସି ନାଗରିକଙ୍କ ଅଧିକାରକୁ ଯେପରି ଜବରଦଖଲ କରାନଯାଇ ପାରିବ ସେଥିପ୍ରତି ଧ୍ୟାନ ଦିଆଯିବା ଉଚିତ୍ ଥିଲା

ସାପ୍ତାହିକ ଛୁଟି ପରେ ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି କାର୍ଯ୍ୟ ଉପଦେଷ୍ଟା କମିଟି ବୈଠକରେ ଶ୍ରୀ ରମେଶ ଏହା ଘୋଷଣା କରିବା ପରେ କହିଥିଲେ ସେତେବେଳ ପର୍ଯ୍ୟନ୍ତ ସଭା ଗୃହରେ ବର୍ତ୍ତମାନଠାରୁ ଆଉ କୌଣସି କାର୍ଯ୍ୟ ହୋଇପାରିବ ନାହିଁ ପୂର୍ବରୁ ସକାଳ ବେଳା କଂଗ୍ରେସ ବିଧାୟକ ପାର୍ଟିର ବୈଠକ ବେଙ୍ଗାଲୁରୁର ଏକ ଘରୋଇ ହୋଟେଲ୍ରେ ଅନୁଷ୍ଠିତ ହୋଇଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧ ରମେୟା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଏବଂ ଆସ୍ଥାସ୍ଟୁଚକ ପ୍ରସ୍ତାବ ସମୟରେ ବିଦ୍ରୋହୀ ବିଧାୟକମାନଙ୍କ ସମର୍ଥନ ହାସଲ କରିବା ପାଇଁ କୌଶଳ ଯୋଜନା ସ୍ଥର କରିଥିଲେ ଏଲ୍ଏସ୍ ନେହେରୁ ନୂଆଦିଲ୍ଲୀର ନେହେରୁ ସଂଗ୍ରାହଳୟ ସ୍କାରକୀ ଓ ପାଠାଗାରକୁ ସବୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ସ୍କାରକୀ ସ୍ଥଳୀରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ମନା କରିଛନ୍ତି ଲୋକସଭାରେ ଏକ ଲିଖିତ ଉତ୍ତର ଦେଲାବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ କହିଛନ୍ତି ତିନ୍ମୂର୍ଭି ପରିସରରେ ପ୍ରଧାନମନ୍ତ୍ରୀମାନଙ୍କର ନୂଆ ସଂଗ୍ରହାଳୟ ସ୍ଥାପନ ଲାଗି ସରକାର ଅନୁମୋଦନ କରିଛନ୍ତି ଆସନ୍ତା ବର୍ଷ ଅକ୍ଟୋବର ମାସରୁ ଏହି ନୂଆ ସଂଗ୍ରହାଳୟ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି ଶ୍ରୀ ସିଂହ କହିଛନ୍ତି ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବୁଝିବା ଏହା ଉପରେ ଆଗ୍ରହ ସୃଷ୍ଟି କରିବା ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଜୀବନ ଓ ବ୍ୟକ୍ତିତ୍ୱ ସଂକ୍ରାନ୍ତରେ ଜନସାଧାରଣ ଓ ଦର୍ଶକମାନଙ୍କୁ ଅବଗତ କରାଇବା ଲକ୍ଷ୍ୟରେ ଏହି ସଂଗ୍ରହାଳୟ ନର୍ମାଣ କରାଯାଉଛି

ମୃତ ଦେହଗୁଡ଼ିକୁ ଭଙ୍ଗାରୁଜା ଅଂଶତଳୁ ଉଦ୍ଧାର କରାଯାଇଛି

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆକି ଦୁର୍ଘଟଣା ସ୍ଥଳୀ ବୁଲି ଦେଖିଛନ୍ତି ଏବଂ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ତା ପଚାରି ବୁଝିଛନ୍ତି ସେ କହିଛନ୍ତି ଏହି ଦୁର୍ଘଟଣା ସଂକ୍ରାନ୍ତରେ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ୍ ମିଳିଲା ପରେ ଦୋଷୀମାନଙ୍କୁ କଠୋର ଦଶ୍ଚ ଦିଆଯିବ ଏଠାରେ ସ୍କରଣ ଯୋଗ୍ୟ ଯେ ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରେ ଗୋଟିଏ ଚାରି ମହଲା କୋଠା ଉପରେ ମାଟି ଅତଡ଼ା ଖସିବାରୁ ସେହି ଦୁର୍ଘଟଣା ଘଟିଥିଲା

ଆହ୍ରରି କେତେକ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଯାଇଛି ବ୍ରହ୍ମପୁତ୍ର ନଦୀ ସମେତ ଅନେକ ନଦୀରେ ଜଳପତନ ବୃଦ୍ଧି ପାଉଛି

ବରପେଟା ମୋରିଗାଁ ଓ ଧ୍ରର୍ବ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି ବାସଚ୍ୟୁତ ଲୋକମାନଙ୍କ ପାଇଁ ବିଭିନ୍ନ କିଲ୍ଲାରେ ରିଲିଫ୍ ଶିବିରମାନ ଖୋଲା ଯାଇଛି ମିକୋରାମରେ ମଧ୍ୟ ମୁଷଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସହାୟ ପରିସ୍ଥିତି ସୃଷ୍ଟି ହୋଇଛି

ଗତ ସାତ ଦିନ ଧରି ମେଘାଳୟରେ ଲଗାଣ ବର୍ଷା ହେଉଥିବାର୍ତ ରାଜ୍ୟର ଦୁଇଟିଯାକ ନଦୀରେ ବନ୍ୟା ଆସିବା ଦ୍ୱାରା ପଣ୍ଟିମଗାରେ ପାର୍ବତ୍ୟ ଜିଲ୍ଲାରେ ବନ୍ୟାପାଣି ମାଡ଼ି ଯାଇଛି ଏକ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ଭାବେ ସୂଚନା ମିଳିଛି

କେନ୍ଦ୍ରୀୟ ଜଳ କମିଶନ୍ ପକ୍ଷରୁ କୁହାଯାଇଛି ବାଗ୍ମତି ଗଶ୍ତକ ମହାନନ୍ଦା ଓ କମଳାନଦୀରେ ଜଳପତନ ବିପଦ ସଂକତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜିକୁ କ୍ରମାଗତ ଦୁଇ ଦିନ ହେଲା ଆକାଶମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖୁଛନ୍ତି ପୁନ୍ନିଆର ଚୁନାପୁର ବିମାନ ବନ୍ଦରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ବନ୍ୟା ବିପନ୍ନମାନଙ୍କୁ ସବ୍ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ସବ୍ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରତିଶ୍ରତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଟେଲିଫୋନ୍ରେ କଥାବାର୍ତ୍ତା ବେଳେ ଶ୍ରୀ ସୋନୱାଲ୍ ରିଲିଫ୍ ଉଦ୍ଧାର ଓ ଥଇଥାନ୍ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି

ସିଦ୍ଧୁ ଗତ ରବିବାର ଦିନ ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇଞ୍ଜଫା ଦେଇଥିବା ନବଜ୍ୟୋତ ସିଂହ ସିଦ୍ଧୁ ଟ୍ୱିଟ୍ କରି ଜଣାଇବା ପରେ ମ୍ରଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପାଖକୁ ଇସଫାପତ୍ର ପଠାଇଥିବା ବିଷୟ ଆକି ପ୍ରଣିଥରେ ଟ୍ୱିଟ୍ କରିଛନ୍ତି ତାଙ୍କ ଇସଫାପତ୍ର ମ୍ରଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିବା ମଧ୍ୟ ସେ ଜଣାଇଛନ୍ତି ଏବେ ଦିଲ୍ଲୀରେ ଥିବା ପଞ୍ଜାବ ମ୍ରଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ଶ୍ରୀ ସିଦ୍ଧର୍କ ଇସଫାପତ୍ର ତାଙ୍କ ବାସଭବନ କାର୍ଯ୍ୟାଳୟରେ ପହଞ୍ଚିଛି ଏବଂ ଆସନ୍ତାକାଲି ସେ ଦିଲ୍ଲୀର୍ ଫେରିଲା ପରେ ଏ ବିଷୟରେ ବିବେଚନା କରିବେ

ସିଦ୍ଧୃଙ୍କୁ ସ୍ପାୟତ୍ତ ଶାସନ ବିଭାଗର୍ ନବିକରଣ ଶକ୍ତି ବିଭାଗକୃ ବଦଳୀ କରାଯାଇଥିଲା

ପନିପରିବା ଇନ୍ଧନ ଓ ବିଦ୍ୟୁତ୍ ସରଞ୍ଜାମର ମୂଲ୍ୟ ହ୍ରାସ ଯୋଗୁଁ ଜୁନ୍ ମାସରେ ମୁଦ୍ରାସ୍କିତିହାର ହ୍ରାସ ପାଇଥିବା କୁହାଯାଇଛି

ପ୍ରେଜ୍ ଗଭର୍ଣ୍ଣର ରାଷ୍ଟ୍ରପତି ରାମନାଥ କୋବିନ୍ଦ କଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଭବନ ପକ୍ଷରୁ କାରି ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଆଚାର୍ଯ୍ୟ ଦେବବ୍ରତଙ୍କୁ ଗୁଜରାଟର ରାଜ୍ୟପାଳ ଭାବେ ବଦଳି କରାଯିବାରୁ ତାଙ୍କ ସ୍ଥାନରେ କଲରାଜ ମିଶ୍ରଙ୍କୁ ସେଠାକୁ ପଠାଯାଇଛି ଉଭୟ ରାଜ୍ୟପାଳ କାର୍ଯ୍ୟ ଭାର ଗ୍ରହଣ କରିବା ପରଠାରୁ ଏହି ନିଯୁକ୍ତି କାର୍ଯ୍ୟକାରି ହେବ

ସାଂସଦ ଫୈଜର ମୁସ୍ତାଫା ଆକାଶବାଣୀର ସମ୍ଭାଦଦାତାଙ୍କ କହିଛନ୍ତି ଏ ସଂକ୍ରାନ୍ତୀୟ ଚିଠା ପଠାଇବା ପାଇଁ ମୁସଲିମ୍ ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟକୁ ସେମାନେ ଅନୁରୋଧ କରିଛନ୍ତି ଏହି ଚିଠା ଉପରେ କ୍ୟାବିନେଟ୍ରେ ଆଲୋଚନା ହେବ